ପୂର୍ବରୁ ଦୀନ୍ ଦୟାଲ୍ ଉପାଧ୍ୟାୟ ମାର୍ଗସ୍ଥିତ ବିକେପି ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କର ମରଶରୀରକୁ ଲୋକମାନଙ୍କର ଶେଷ ଦର୍ଶନପାଇଁ ରଖାଯାଇଥିଲା

କେରଳରେ ଭୀଷଣ ବର୍ଷା ଓ ବନ୍ୟା କାରି ରହିଛି

ପରିସ୍ଥିତିକୁ ସମୀକ୍ଷା କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ଗସ୍ତ କରିବେ

ବାଜପେୟୀ ବିକେପି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି ପୂର୍ବରୁ ତାଙ୍କ ମରଶରୀରକୁ ନୂଆଦିଲ୍ଲୀର ଦୀନ୍ ଦୟାଲ୍ ଉପାଧ୍ୟାୟ ମାର୍ଗସ୍ଥିତ ବିକେପି ମୁଖ୍ୟ କାର୍ଯ୍ୟାଳୟଠାରେ ରଖାଯାଇଥିଲା ବିକେପି ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କର ଶେଷ ଦର୍ଶନପାଇଁ ବହୁ ସଂଖ୍ୟାରେ ଲୋକମାନେ ରୁଣ୍ଡ ହୋଇଥିଲେ ଗତକାଲି ସନ୍ଧ୍ୟାଠାରୁ ତାଙ୍କର ମରଶରୀରକୁ କ୍ରିଷ୍ଣ ମେନନ୍ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନଠାରେ ରଖାଯାଇଥିଲା ଅନେକ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତିନି ବାହିନୀ ମୁଖ୍ୟ ରାଜନୈତିକ ଦଳଗୁଡ଼ିକର ନେତୃବୃନ୍ଦ ଆର୍ଏସ୍ଏସ୍ ମୁଖ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ବର୍ଗର ଲୋକମାନେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ତାଙ୍କର ଶେଷକୃତ୍ୟ ସମ୍ପନ୍ଦ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ୍ ହୋଇଥିବାରୁ କେନ୍ଦ୍ରୀୟ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ମାର୍ଗ ଦିଲ୍ଲୀ ଗେଟ୍ ନେତାଜୀ ସୁଭାଷ ମାର୍ଗ ଓ ଶାନ୍ତିବନ ଦେଇ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଶୋଭାଯାତ୍ରା ରାଷ୍ଟ୍ରୀୟ ସ୍କୃତି ସମାଧି ଅଞ୍ଚଳରେ ପହଞ୍ଚଥିଲା

ଆଜି ସମସ୍ତ କେନ୍ଦ୍ର ସରକାରୀ ଅଫିସ୍ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଅଧାଦିନ ଛୁଟି ଘୋଷଣା କରାଯାଇଛି ଅଧିକାଂଶ ରାଜ୍ୟ ଆଜି ଦିନଟିକୁ ଛୁଟି ଘୋଷଣା କରିଛନ୍ତି ଭାରତରୁ ଓ ବିଦେଶରୁ ବହୁ ନେତା ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି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 ଆମେରିକା ବ୍ରିଟେନ୍ ରୁଷ ଜାପାନ ବାଂଲାଦେଶ ଶ୍ରୀଲଙ୍କା ନେପାଳ ଭୁଟାନ୍ ଓ ପାକିସ୍ତାନ ସମେତ ବିଶ୍ୱର ବହୁ ଦେଶ ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଶୋକବାର୍ତ୍ତାରେ ତାଙ୍କୁ ଜଣେ ପ୍ରକୃତ କୂଟନୀତିଜ୍ଞ ଭାବେ ବର୍ଷନା କରି ତାଙ୍କର ନେତୃତ୍ୱ ଦୂରଦୃଷ୍ଟି ପରିପକ୍ୱତା ଓ ବାଗ୍କିତା ତାଙ୍କୁ ଏକ ସ୍ୱତନ୍ତ ସ୍ଥାନରେ ପହଞ୍ଚାଇଥିଲା ବୋଲି କହିଛନ୍ତି ସେ କହିଛନ୍ତି ଅଟଳଜୀଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ ସର୍ବଦା ଅପ୍ରରଣୀୟ ରହିବ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ଅଟଳବିହାରୀ ବାଜପେୟୀ କଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ ତାଙ୍କର ବିୟୋଗରେ ଭାରତ ଜଣେ ବହୁମୁଖୀ ପ୍ରତିଭାଙ୍କୁ ହରାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟେଲିଭିଜନ୍ ବାର୍ତ୍ତାରେ କହିଛନ୍ତି ଦେଶ ତାଙ୍କର ପ୍ରିୟ ନେତାଙ୍କୁ ହରାଇଛି ଓ ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଛି ସେ କହିଛନ୍ତି ଅଟଳଜୀଙ୍କ ବିୟୋଗରେ ଦେଶ ଏହାର ଅମ୍ବଲ୍ୟ ରତ୍ନ ହରାଇଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ଼୍ କହିଛନ୍ତି ଅଟଳ ବିହାରୀ ବାଜପେୟୀ ଜଣେ ସାହସୀ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ ଯୋଗୁଁ ପୋଖରାନ୍ ପରୀକ୍ଷଣ ସମ୍ଭବ ହୋଇଥିଲା ରାଜନାଥ ସିଂ ଅରୁଣ୍ ଜେଟ୍ଲୀ ରବିଶଙ୍କର ପ୍ରସାଦ ଓ ରାମବିଳାସ ପାଶ୍ୱାନ୍ଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ବ୍ରଜେଶ ଠାକୁର ସେହି ଏନ୍କିଓର ପରିଚାଳନା କରୁଥିଲେ

ତାଙ୍କ ପତି ବାଳିକା ଆଶ୍ରୟ ଗୃହକୁ ରୀତିମତ ଯାଉଥିବାର ଅଭିଯୋଗ ହେବାରୁ ଗତ ସପ୍ତାହରେ ମଞ୍ଜୁ ବର୍ମା ତାଙ୍କ ପଦରୁ ଇସଫା ଦେଇଥିଲେ ବାଳିକା ଆଶ୍ରୟ ଗୃହରେ ବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ରହିଛି

ସରକାରୀ ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ କାଶ୍କୀର ଉପତ୍ୟକାରେ ଆଇନ ଶୃଙ୍ଗଳା ପରିସ୍ଥିତିକୁ ନେଇ ଜନ୍ମୁର ଭଗବତୀ ନଗର ମୂଳଶିବିରରୁ ତୀର୍ଥଯାତ୍ରାକୁ ବନ୍ଦ୍ ରଖାଯାଇଛି ଆଜି ସକାଳୁ କୌଣସି ନ୍ତ୍ରଆ ତୀର୍ଥଯାତ୍ରୀଙ୍କୁ କାଶ୍ମୀର ଅଭିମୁଖେ ଯାତ୍ରା କରିବାକୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ପହଲ୍ଗାମ୍ ଓ ବଲ୍ତାଲ୍ରୁ ଫେରନ୍ତା ତୀର୍ଥଯାତ୍ରୀମାନଙ୍କୁ ଅନୁମତି ଦିଆଯାଇଛି ଖରାପ ପାଗ ଯୋଗୁଁ ତିନି ଦିନ ତୀର୍ଥଯାତ୍ରା ବନ୍ଦ୍ ରହିବା ପରେ ଗତକାଲି ଆରମ୍ଭ ହୋଇଥିଲା

ବନ୍ୟା ଯୋଗୁଁ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟପାଇଁ ସଶସ୍ତ ବାହିନୀର ତିନୋଟିଯାକ ଶାଖାକୁ ମୁତୟନ କରିଛନ୍ତି ନୂଆଦିଲ୍ଲୀରେ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ରାଜ୍ୟକ୍ ସମସ୍ତ ସହାୟତା ଯୋଗାଇ ଦେବାକୁ ନିଶ୍ଚିତ କରାଯାଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା କରି ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଉଭୟ ନେତା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି

ୟୁଏଇ କରେଳ କେରଳରେ ସମ୍ପ୍ରତି ସମ୍ପ୍ରତି ବନ୍ୟା ଓ ଭ୍ସ୍କଳନରେ ପ୍ରାଣହରାଇଥିବା ଲୋକମାନଙ୍କ ପ୍ରତି ଶୋକବ୍ୟକ୍ତ କରି ସଂଯୁକ୍ତ ଆରବ ଏମିରେଟସ୍ ରାଷ୍ଟ୍ରପତି ଶେଖ୍ ଖଲିଫା ବିନ୍ ଜଏଦ୍ ଅଲ୍ ନାହ୍ୟାଁନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ବାର୍ଭା ପଠାଇଛନ୍ତି ସଂଯୁକ୍ତ ଆରବ ଏମିରେଟସ୍ର ସରକାରୀ ସମ୍ଭାଦସଂସ୍ଥା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ରାଷ୍ଟ୍ରପତି ଶେଖ୍ ଖଲିଫା ଶ୍ରୀକୋବିନ୍ଦଙ୍କୁ ମୃତକମାନଙ୍କ ପାଇଁ ଶୋକ ପ୍ରକାଶ କରିଥିବାର ଜଣାଇଥିବା ବେଳେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଉପରାଷ୍ଟ୍ରପତି ଦୁବାଇର ଶାସକ ତଥା ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ୍ ବିନ୍ ରଶିଦ୍ ଅଲ୍ ମୋକ୍ତୁମ୍ ଏବଂ ଆବୁଧାବିର ଯୁବରାଜା ତଥା ସଂଯୁକ୍ତ ଆରବ ଏମିରେଟସ୍ ସଶସ୍ତ ବାହିନୀର ଉପସୁପ୍ରିମ୍ କମାଣ୍ଡର ଶେଖ୍ ଖଲିଫା ବିନ୍ ଜାଏଦ୍ ଅଲ୍ ନାହ୍ୟାଁ ମଧ୍ୟ ରାଷ୍ଟ୍ରପତି କୋବିନ୍ଦଙ୍କ ନିକଟକୁ ଶୋକବାର୍ତ୍ତା ପଠାଇଛନ୍ତି କଣ୍ଣୋଟକ କାଲାମିଟି କର୍ଷ୍ଣାଟକରେ ଭୀଷଣ ବର୍ଷା ଯୋଗୁଁ କୋଡାଗୁ'ରୁ ଦୁଇ ଜଣ ଲୋକ ଓ ଶିବମୋଗା ଓ ଉଡ୍ରପିର୍ ଜଣେ ଲେଖାଏଁ ଲୋକ ଗତକାଲି ପ୍ରାଣ ହରାଇଛନ୍ତି

ଭୀଷଣ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍କଳନରେ କୋଡାଗୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବହୁ ଲୋକ ଅନେକ ସ୍ଥାନରେ ଅଟକି ରହିଛନ୍ତି ଓ ସେନାବାହିନୀର ସହାୟତା ଲୋଡ଼ାଯାଇଛି ଉଦ୍ଧାର କାର୍ଯ୍ୟପାଇଁ ଗତକାଲି ହେଲିକପ୍ଟରଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ସେଗ୍ରଡ଼ିକ ଉଡ଼ାଣ କରିପାରି ନ ଥିଲା ଆଜି ଉଦ୍ଧାର କାର୍ଯ୍ୟପାଇଁ ଉଦ୍ୟମ କରାଯାଉଛି ପାଣିପାଗ କାର୍ଯ୍ୟାଳୟର କହିବା ଅନ୍ତସାରେ ଚିକାମାଗାଲ୍ରର୍ କୋଡାଗୁ ଓ ଶିବମୋଗାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ଗତକାଲି ସମୀକ୍ଷା କରିଥିଲେ

ଜେକେ ଗନ୍ଫାଇଟ୍ ଜନ୍ମୁ କାଶ୍ମୀରର କୁପ୍ୱାଡ଼ା ଜିଲ୍ଲାରେ ଉତ୍ତର କାଶ୍ମୀରରେ ଚାଲିଥିବା ସନ୍ତାସବାଦ ବିରୋଧ୍ୟ କାର୍ଯ୍ୟାନ୍ରଷ୍ଠାନରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି ଆଜି ସକାଳୁ ମଧ୍ୟ ବାନ୍ଦିପୋରା ଜିଲ୍ଲାର ହାଜିନ୍ ଅଞ୍ଚଳରେ ଆଉ ଏକ ସନ୍ତାସବାଦ ବିରୋଧ କାର୍ଯ୍ୟାନ୍ରଷ୍ଠାନ ଜାରି ରହିଛି କ୍ରପ୍ୱାଡ଼ା ଜିଲ୍ଲାର କ୍ରାଲ୍ଗୁଣ୍ଡ ହଣ୍ଡ୍ୱାରା ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ସମୟରେ ଜଣେ ଯବାନ ଶହୀଦ୍ ହୋଇଥିବା ବିଷୟ ନିରାପତ୍ତା ବାହିନୀ ପକ୍ଷରୁ ନିର୍ଣ୍ଣିତ କରାଯାଇଛି ସେହି ଦୁଇ ସ୍ଥାନରେ ସନ୍ତାସବାଦୀମାନେ ଉପସ୍ଥିତ ଥିବାର ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ଖବର ଅନୁସାରେ ନିୟନ୍ତ୍ରଣ ରେଖାରୁ କ୍ରମାନ୍ୱୟ ଅନୁପ୍ରବେଶ ଉଦ୍ୟମ ହେଉଥିବା ଯୋଗୁଁ ଅଜ୍ଞାତ ସନ୍ତାସବାଦୀମାନେ ସେହି ଅଞ୍ଚଳରେ ପ୍ରବେଶ କରିଥିବାର ସନ୍ଦେହ କରାଯାଉଛି ଡିଡିଏମ୍ଓ ଇଷ୍ଟ୍ରଜନ୍ ପିର୍ ପଞ୍ଜାଲ୍ ପର୍ବତ ଶ୍ରେଣୀର ଉତ୍ତର ଭାଗ ଦେଇ ଅନୁପ୍ରବେଶ ବୃଦ୍ଧି ପାଉଥିବା ବିଷୟରେ ଭାରତ ପାକିସ୍ତାନକୁ କହିଛି ଏହାକୁ ରୋକିବା ଦିଗରେ ପାକିସ୍ତାନକୁ ଅଧିକ ପଦକ୍ଷେପ ନେବାପାଇଁ ଭାରତ କହିଛି ଭାରତୀୟ ସେନାବାହିନୀର ଏକ ବିବୃତ୍ତିରେ ଦୁଇ ଦେଶର ସାମରିକ କାର୍ଯ୍ୟାନୁଷ୍ଠାନ ମହାନିର୍ଦ୍ଦେଶକମାନେ ଗତକାଲି କଥାବାର୍ତ୍ତା କରିଥିଲେ ବିବୃତ୍ତିରେ କୁହାଯାଇଛି ଅନୁପ୍ରବେଶ ରୋକିବାପାଇଁ ପାକିସ୍ତାନ ସେନାବାହିନୀ ତୁରନ୍ତ ପଦକ୍ଷେପ ନେବା କଥା ପାକିସ୍ତାନ ଡିଜିଏମ୍ଓ ପ୍ରତିଶ୍ରତି ଦେଇଛନ୍ତି ବିବୃତ୍ତିରେ ପୁଣି କୁହାଯାଇଛି ସନ୍ତାସବାଦୀମାନଙ୍କଦ୍ୱାରା ଅନୁପ୍ରବେଶ ଉଦ୍ୟମ ଭାରତପାଇଁ ସର୍ବଦା ଉଦ୍ବେଗର କାରଣ ହେଉଛି ବୋଲି ଭାରତର ଡିଜିଏମ୍ଓ ଜଣାଇଥିଲେ ଏଭଳି ଅନୁପ୍ରବେଶ ଉଦ୍ୟମକୁ ରୋକିବାପାଇଁ ପାକିସ୍ତାନକୁ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ସେ ଗୁର୍ତ୍ୱାରୋପ କରିଥିଲେ